ଏ ନେଇ ସେ ନିଜେ ଟୁଇଟ୍ କରି ସ୍ଚନା ଦେଇଛନ୍ତି

ସେହିପରି ଅଗଷ୍ ଶେଷ ସପ୍ତାହରେ ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତୀ କହିଛନ୍ତି

କରୋନା ସଂକଟ ସମୟରେ ଦୁଇଟି ଜାତୀୟ ସ୍ତରୀୟ ପରୀକ୍ଷା ନିଟ୍ ଏବଂ ଜେଇ ସ୍ତଗିତ ରଖିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି

ସେ କହିଛନ୍ତି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ମିଳିବା ସହ ଏକ ପର୍ଯ୍ୟଟନସ୍ରୁଳୀ ଭାବରେ ଉଭା ହେବ

ଏହାସହ ପ୍ରାକୃତିକ ବିପର୍ଯ୍ୟ ତଥା ବାତ୍ୟା ଓ ବନ୍ୟା ସମ ଯୋଗାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ରାକ୍ୟରେ ବଡ ଧରଶର ବନ୍ୟା ଆଶଙ୍କା ନ ଥିବା ସେ କହିଛନ୍ତି